ଲୋକଙ୍କ ଜୀବନ ରକ୍ଷା ସହ ଅର୍ଥନୈତିକ ପ୍ରଗତି ପାଇଁ ନିଆଯିବ ପଦକ୍ଷେପ ଜନ ସମାଗମକୁ ଅଗଷ୍ ମାସରେ ମିଳିବ ନାହିଁ ଅନୁମତି

ଏହାକୁ ଏକ ଜନ ଆନ୍ଦୋଳନରେ ପରିଶତ କରିବାପାଇଁ ମୁଖ୍ୟମନ୍ତୀ ଆହ୍ବାନ ଦେଇଛନ୍ତି

ଖୁବ୍ ଶୀଘ୍ର ବ୍ରହ୍କପୁର ବଡ଼ ଡାକ୍ତରଖାନା ଓ ବୁର୍ଲା ଭୀମ୍ସାର୍ରେ ମଧ ପ୍ଲାକ୍ମା ବ୍ୟାଙ୍ ଖୋଲାଯିବ ବୋଲି ମୁଖ୍ୟମନ୍ତୀ ସୂଚନା ଦେଇଛନ୍ତି

ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତୀ ଟୁକୁନି ସାହୁ ଆକି ଦେବଗଡ଼ ଜିଲ୍ଲା ଗସ୍ତରେ ଯାଇ କରୋନାରୁ ସୁସ୍ଚ ହୋଇଥିବା ବ୍ୟକ୍ତିମାନଙ୍କୁ ପ୍ଲାଜ୍ମା ଦାନ କରିବାକୁ ଉସାହିତ କରିଛନ୍ତି